ପିଏମ୍ ରେଲ୍ ପ୍ରୋଜେକ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଗତକାଲି ଅହନ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଓ ସୁରତ୍ ମେଟ୍ରୋ ରେଳ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ କରିଛନ୍ତି

ସେ କହିଛନ୍ତି କେବାଡ଼ିଆ ସହ ରେଳ ସଂଯୋଗ ସ୍ଥାପନ ଓ ସୁରତ୍ ଏବଂ ଅହମ୍ମଦାବାଦ ମେଟ୍ରୋ ପ୍ରକଳ୍ପଗୁଡ଼ିକ ସେହି ଅଞ୍ଚଳର ଅର୍ଥନୈତିକ ବିକାଶରେ ସାହାଯ୍ୟ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ସହ ଦେଶରେ କୋଭିଡ୍ ସଂକ୍ରମଣ ସମୟରେ ମଧ୍ୟ ମୌଳିକଢାଞ୍ଚା ବିକାଶ ବନ୍ ହୋଇ ନାହିଁ ବୋଲି ସମଗ୍ର ବିଶ୍ୱକୁ ସନ୍ଦେଶ ମିଳିଛି ସେ କହିଛନ୍ତି ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଏଗୁଡ଼ିକ ଭବିଷ୍ୟତର ଆବଶ୍ୟକତାଗୁଡ଼ିକୁ ପୂରଣ କରିପାରିବ

ସେ କହିଛନ୍ତି ମେଟ୍ରୋ ରେଳ ପ୍ରକଳ୍ପଗୁଡ଼ିକୁ ଅନ୍ୟ ପରିବହନ ବ୍ୟବସ୍ଥାଗୁଡ଼ିକ ସହ ସମନ୍ଧୟରେ କାର୍ଯ୍ୟକାରୀ କରାଯାଉଛି

ସୁରଟ ଓ ଅହନ୍ମଦାବାଦର ଦ୍ରତ ବିକାଶ ଉପରେ ସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ଦୁଇ ସହର ଆତ୍ମନିର୍ଭର ଭାରତକୁ ଆହୁରି ଶକ୍ତିଶାଳୀ କରିବ

ପ୍ରି ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଅର୍ଥମନ୍ତ୍ରୀମାନଙ୍କ ସହ ପ୍ରାକ୍ ବଜେଟ୍ ସଫପର୍କରେ ଆଲୋଚନା କରିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନା ସମୟରେ ଅର୍ଥମନ୍ତ୍ରୀମାନଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଣ ଅଫିସରମାନେ ଉପସ୍ଥିତ ଥିଲେ ଆଲୋଚନା ସମୟରେ ସଂଘୀୟ ବ୍ୟବସ୍ଥାରେ ଏହି ବୈଠକର ଗୁରୁତ୍ୱ ସଂପର୍କରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବୁଝାଇବା ସହ କରୋନା ମହାମାରୀ କାଳରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କେନ୍ଦ୍ର ସରକାର କିପରି ସହଯୋଗ କରିଥିଲେ ସେ ସଂପର୍କରେ କହିଥିଲେ ପ୍ରତିକ୍ଳ ପରିସ୍ଥିତି ସମୟରେ କେନ୍ଦ୍ରର ସହାୟତା ପାଇଁ ରାଜ୍ୟ ଅର୍ଥମନ୍ତ୍ରୀମାନେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ବଜେଟ ପାଇଁ ସେମାନଙ୍କ ପ୍ରସ୍ତାବ ପ୍ରଦାନ କରିଥିଲେ କୋବିଡ୍ ଭାକ୍ସିନେସନ୍ ବିଶ୍ୱର ସର୍ବବୃହତ୍ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟିକାକରଣ ଅଭିଯାନର ତୂତୀୟ ଦିନରେ ଦେଶ ବ୍ୟାପୀ ବ୍ୟାପକ ସ୍ତରରେ ଟିକାଦାନ କରାଯାଇଛି

ସଫପୂର୍ଣ୍ଣ ରିପୋର୍ଟ ଆସିବା ପରେ ଏହି ସଂଖ୍ୟା ଆହୁରି ଅଧିକ ହେବ

ଏହା ଟିକା କିମ୍ବା ଟିକାକରଣ ପ୍ରକ୍ରିୟା ସହିତ ଜଡ଼ିତ କି ନାହିଁ ତାହା ସ୍ୱଷ୍ଟ ହୋଇନାହିଁ

ସେମାନଙ୍କ ଶରୀରରେ ଭୂତାଣୁର ସାମାନ୍ୟ ଲକ୍ଷଣ ଦେଖାଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ଚିକିତ୍ସା ମୌଳିକଢାଞ୍ଚାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିହା ସହାୟକ କର୍ମୀ ଓ ସ୍ପେଚ୍ଛାସେବୀମାନଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ଘଟିଛି

ଦିଲ୍ଲୀର ଲାଲକିଲ୍ଲା ନିକଟରେ ମୃତ କାଉ ଏବଂ ତିସ୍ହଜାରୀ ନିକଟରୁ ମିଳିଥିବା ମୃତ ପକ୍ଷଙ୍କ ନମୁନାରୁ ଆଭିଏନ୍ ଇନ୍ଫ୍ଲଏଞ୍ଜା ଥିବା କଣାପଡ଼ିଛି ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ ସରକାରକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି

ମନ୍ତ୍ରଣାଳୟ କହିଛି ପ୍ରଭାବିତ ଅଞ୍ଚଳର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଦଳ ଗଠନ କରାଯାଇଛି ଓ ସେମାନେ ମହାରାଷ୍ଟ୍ର ଗସ୍ତ କରି ସ୍ଥିତି ଅନୁଧ୍ୟାନ କର୍ଚ୍ଚନ୍ତି

ଏସ୍ସି ରିଫ୍ୟୁକ୍ ଆସନ୍ତା ସାଧାରଣତନ୍ତ୍ର ଦିବସରେ ଧର୍ମଘଟକାରୀ କୃଷକମାନଙ୍କ ପକ୍ଷରୁ ରାଜଧାନୀ ଦିଲ୍ଲୀରେ କରାଯିବାକୁ ଥିବା ଟ୍ରାକ୍ଟର ରାଲିକୁ ଅନୁମତି ଦେବା ସଂପର୍କରେ କକବିଣସି ବିଚାର କରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି କୃଷକମାନଙ୍କ ପ୍ରବେଶ ସଂପର୍କରେ ନିଷ୍ପଭି ନେବା ପାଇଁ ଦିଲ୍ଲୀ ପୋଲିସର କ୍ଷମତାଥିବାରୁ ସୁପ୍ରିମକୋର୍ଟ ପ୍ରାଥମିକ ଅଧିକାରୀ ଭାବେ ଏ ସଂପର୍କରେ ନିଷ୍ପଭି ନେବ ନାହିଁ ବୋଲି ମୁଖ୍ୟ ବିଚାରପତି ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବେଞ୍ଚ ପ୍ରକାଶ କରିଛି